ଦେଶର ବିକାଶ ପାଇଁ ଜନସାଧାରଣ ସହଯୋଗ କରିବା ଲାଗି ଏହା ପ୍ରେରଣା ଯୋଗାଇ ପାରିବ ଗତକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରେ କେନ୍ଦ୍ର ସରକାରଙ୍କ ସମସ୍ତ ସଚିବମାନଙ୍କ ସହ ଆଲୋଚନାବେଳେ ଏହା କହିଛନ୍ତି

ଏ ଦିଗରେ ମେକ୍ ଇନ୍ ଇଣ୍ଡିଆର ଗୁରୁତ୍ୱ ରହିଛି ଓ ଏହା ଦ୍ୱାରା ବିକାଶକୁ ଉପଲହି କରାଯାଇ ପାରିବ ବୋଲି ସେ କହିଛନ୍ତି କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗୀମାନଙ୍କ ଲାଗି ଆବଶ୍ୟକୀୟ ସୁବିଧା ପ୍ରଦାନ କରାଯାଇ କିପରି ସହଜରେ ବ୍ୟବସାୟ କରାଯାଇ ପାରିବ ସେ ଦିଗରେ ଉଦ୍ୟମ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଲୋକମାନଙ୍କର ଆଶା ଆକାଂକ୍ଷା ପୂରଣ କରିବା ସହିତ ସେମାନେ କିପରି ସ୍ୱଚ୍ଛନ୍ଦରେ ଜୀବନଯାପନ କରିପାରିବେ ସେଥିପାଇଁ ପ୍ରତ୍ୟେକ ମନ୍ତ୍ରଣାଳୟ କାର୍ଯ୍ୟ କରିବା ଉଚିତ ସରକାର ଜଳ ମାଛଚାଷ ଓ ପ୍ରାଣ ସମ୍ପଦ କ୍ଷେତ୍ରରେ ଗୁରୁତ୍ୱ ପ୍ରଦାନ କରୁଥିବା ସେ କହିଛନ୍ତି ଏହି ଅବସରରେ ଆଲୋଚନାରେ ଭାଗ ନେଇ କ୍ୟାବିନେଟ୍ ସଚିବ ପିକେ ସିହ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ କାର୍ଯ୍ୟକାଳ ସମୟରେ ପ୍ରଧାନମନ୍ତ୍ରୀ କିପରି ଉପସଚିବ ସ୍ତରରେ ମଧ୍ୟ ଅଧିକାରୀମାନଙ୍କ ସହିତ ସିଧାସଳଖ ସଂପର୍କ ରଖି କାର୍ଯ୍ୟ ହାସଲ କରାଇ ପାରୁଥିଲେ ତାହାର ସ୍କତିଚାରଣ କରିଥିଲେ ଏହି ଅବସରରେ ଅନେକ ସଚିବ ମଧ୍ୟ ସେମାନଙ୍କର ମତାମତ ପ୍ରଦାନ କରିଥିଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଅମିତ ଶାହା ନିର୍ମଳା ସୀତାରମଣ ଓ ଡକୁର ଜିତେନ୍ଦ୍ର ସିଂ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ

ଜେକେ ମର୍ଟୟର୍ଡ ଜାନ୍ମୁ କାଶ୍ମୀରର ପୁଞ୍ ଜିଲ୍ଲା ନିୟନ୍ତ୍ରଣରେଖା ଅଞ୍ଚଳରେ ଗତକାଲି ପାକିସ୍ତାନ ସେନାର ଗୁଳିମାଡ଼ରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିଲାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି

ସେଠାରେ ମୁତୟନ ଥିବା ଦୁଇଜଣ ଭାରତୀୟ ଯବାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା ଉଭୟପଟୁ ଦୁଇଘଣ୍ଟା ଧରି ଗୁଳିଗୋଳା ବିନିମୟ ହୋଇଥିଲା ଆସାମ ହେଲ୍ଥ ସେକୁର ଆସାମ ସରକାର ସାଧାରଣଲୋକଙ୍କ କଲ୍ୟାଣ ନିମନ୍ତେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱ ପ୍ରଦାନ ପୂର୍ବକ ଅନେକଗୁଡ଼ିଏ ପଦକ୍ଷେପ ନେଇଛନ୍ତି ଗତ ରାତିରେ ଆକାଶବାଣୀର ସାକ୍ଷାତକାର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟମନ୍ତ୍ରୀ ପିଜୁସ୍ ହଜାରିକା କହିଛନ୍ତି ଯେ ଅଟଳ ଅମୃତ ଅଭିଯାନ କାର୍ଡଧାରୀମାନଙ୍କୁ ଦୁଇଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ବୀମା ଅନ୍ତର୍ଭୁକ୍ତ କରାଯିବ ରାଜ୍ୟରେ କାର୍ଯ୍ୟକାରୀ ହେବାକୁଥିବା ଅଟଳ ଅମୃତ ଅଭିଯାନ ଏକ ମହତ୍ପାକଂକ୍ଷୀ ଯୋଜନା ଏବଂ ଏହା ଅଧୀନରେ କେତେକ ରୋଗକୁ ଅନ୍ତର୍ଭୁକ୍ତ କରାଯିବ

ଡାକ୍ତର ଅଭାବ ପୂରଣ କରିବା ଲାଗି ଆହୁରି ନୂଆ ମେଡ଼ିକାଲ କଲେଜ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି ରାଜ୍ୟରେ ଆସନ୍ତା ଯୋଗ ଦିବସକୁ ବୃହତ୍ତ ଆକାରରେ ପାଳନ କରାଯିବ ଏବଂ ବ୍ଲକସ୍ତରରେ ମଧ୍ୟ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଜଣେ ଯୁଗ୍ମ ସଚିବଙ୍କ ବିରୁଦ୍ଧରେ ଦୁର୍ନୀତି ଓ ଲାଞ୍ଚ କାରବାର ଅଭିଯୋଗ ରହିଥିଲା

ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିବା ଅନ୍ୟ ଜଣେ ଅଫିସରଙ୍କ ବିରୂଦ୍ଧରେ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠୂଳ ମାମଲା ରହିଥିଲା ହିଟ୍ଓେଭ୍ ଦେଶର ଉତ୍ତର ଓ କେନ୍ଦ୍ରୀୟ ଭାଗରେ ପ୍ରବଳ ଗ୍ରୀଷ୍କ ପ୍ରବାହ ଜାରି ରହିଛି

ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି

ମୃତ ଛାତ୍ରୀ ପାୟଲଙ୍କ ଉପରେ ଜାତିଗତ ଟିପ୍ପଣୀ ଦେବା ଓ ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଏହି ତିନିଜଣ ଡାକ୍ତରଙ୍କୁ ଗିରଫ କରାଯାଇଥିଲା ମାଲି କିଲ୍ଡ ମାଲିର କୌନ୍ଦୋ ଜିଲ୍ଲାରେ ସୋବାନେ କୋଉ ଗ୍ରାମରେ ବିଳୟିତ ରାତିରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପ୍ରାୟ ଶହେଜଣ ପ୍ରାଣ ହରାଇଛନ୍ତି ସେହି ଗ୍ରାମରେ ତୋଗନ ପ୍ରଜାତିର ଲୋକ ବସବାସ କରନ୍ତି

ଏହି ଦୁର୍ଘଟଣାରେ ପାଇଲ୍ଟଙ୍କର ମୃତ୍ୟୁ ହୋଇଛି ଦୁର୍ଘଟଣା ଯୋଗୁଁ ଛାତରେ ଲାଗିଥିବା ନିଆଁକୁ ଶୀଘ୍ର ଲିଭାଇ ଦିଆଯାଇଥିବା ଅଗ୍ନି ନିର୍ବାପକ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ସେହି ଟାୱାରରେ ରହୁଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଛି ଏବଂ କେହି ଆହତ ହୋଇନଥିବା ଜଣାପଡ଼ିଛି ନ୍ୟୁୟର୍କ ମେୟର ଏହି ଘଟଣାରେ ସନ୍ତାସବାଦୀଙ୍କ ସଂପୃକ୍ତି ଥିବା ବିଷୟକୁ ଅଗ୍ରାହ୍ୟ କରିଛନ୍ତି

ଏହି ବିଜୟ ସହିତ ଭାରତ ସେମିଫାଇନାଲ୍ରେ ପ୍ରବେଶ କରିଛି ଏହି ମ୍ୟାଚ୍ରେ ଆକାଶଦୀପ ସିଂଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି

ଉଜ୍ବେକିସ୍ଥାନ ଦଳ ଗତ ଡିସେମ୍ବର ମାସ ପାକିସ୍ତାନରେ ଅନୁଷ୍ଠିତ ଏଫ୍ଆଇଏଚ୍ ସିରିଜ୍ ଖେଳି ଏହି ଫାଇନାଲ୍ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଥିଲା

ୱାର୍ଲଡକପ୍ ଆଇସିସି ଓ୍ୱାର୍ଲଡକପ୍ କ୍ରିକେଟ୍ରେ ଗତକାଲି ଦକ୍ଷିଣ ଆଫ୍ରିକା ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସାଉଥ୍ ହାମ୍ପ୍ଟନ୍ଠାରେ ଅନୁଷ୍ଠିତ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇ ଯାଇଥିଲା ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ୍ ମିଳିଛି ଓ୍ୱେଷ୍ଟଇଣ୍ଡିଜ୍ ଦଳ ଟସ୍ ଜିତି କ୍ଷେତ୍ର ରକ୍ଷଣ ପାଇଁ ନିଷ୍କତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଆରମ୍ଭ କରିବାର ଅଳ୍ପ ସମୟ ପରେ ବର୍ଷା ହୋଇଥିଲା ବର୍ଷା ଜାରି ରହିବାରୁ ଖେଳ ହୋଇପାରି ନଥିଲା ଫଳରେ ଉଭୟ ଦଳ ମଧ୍ୟରେ ପଏଣ୍ଟ୍ ଭାଗ କରାଯାଇଥିଲା ଆସନ୍ତା ଗୁରୁବାର ଦିନ ଭାରତ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ମୁକାବିଲା ହେବ ଆକି ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ବିଷ୍ଟଲ୍ଠାରେ ମ୍ୟାଚ୍ ଅନୁଷ୍ଠିତ ହେବ ବକ୍ସିଂ ଉତ୍ତରାଖଣ୍ଡର ରୁଦ୍ରପୁରଠାରେ ଚାଲିଥିବା ଯୁବ ପୁରୁଷ ଓ ମହିଳା ଜାତୀୟ ବକ୍କିଂ ଚମ୍ପିୟନ୍ସିପ୍ରେ ଗତକାଲି ହରିଆଣା ଓ ମହାରାଷ୍ଟ୍ରର ମୁଷ୍ଠିଯୋଦ୍ଧାମାନେ ଚିତ୍ତାକର୍ଷକ ପ୍ରଦର୍ଶନ କରିଛନ୍ତି

ମହିଳା ବିଭାଗରେ ହରିଆଣାର ଭାରତୀ ଏବଂ ପୁନମ୍ ଉତ୍ତମ ପ୍ରଦର୍ଶନ କରିଛନ୍ତି